ଦେଶରେ କରୋନା ଟୀକା ପରୀକ୍ଷା ଦ୍ରତଗତିରେ ଚାଲିଛି ବୋଲି ଅର୍ଥମନ୍ତ୍ରଣାଳୟର ବ୍ୟୟ ସଚିବ କହିଛନ୍ତି

ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ଗତକାଲି ପଣ୍ଟିମବଙ୍ଗର ଜନସାଧାରଣଙ୍କୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଆତ୍କନିର୍ଭର ଭାରତ ଅଭିଯାନକୁ ପଣ୍ଟିମବଙ୍ଗରୁ ମଜବୁତ କରାଯିବ ପ୍ରଧାନମନ୍ତ୍ରୀ ଦୁର୍ଗାପୂଜା ପେଖାଲ୍କୁ ଉଦ୍ଘାଟନ କରି ବଙ୍ଗଳା ଭାଷାରେ ପୂଜା ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଦ୍ବୋଧନ ଦେବା ଆରମ୍ଭ କରିଥିଲେ ଦୁର୍ଗାପୂଜା ସମୟରେ ଦୁଇ ଗଜର ଶାରୀରିକ ଦୂରତା ବଜାୟ ରଖିବା ସହ ମାସ୍କ୍ ପରିଧାନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଲୋକମାନେ ଦୁର୍ଗାମାତାଙ୍କର ଯେଭଳି ସମ୍ମାନ କରୁଛନ୍ତି ଦେଶର ମହିଳାମାନଙ୍କର ଠିକ୍ ସେହିଭଳି ସମ୍ମାନ କରିବା ଉଚିତ୍ ବୋଲି ମହିଳାମାନଙ୍କ କ୍ଷମତାପନ୍ନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀରେ ଆତ୍କନିର୍ଭର ଭାରତ ଭିଜନ ପଣ୍ଟିମବଙ୍ଗ ଭୂମିରୁ ଶକ୍ତିଶାଳୀ ହେବ ବୋଲି ଶ୍ରୀ ମୋଦି କହିଛନ୍ତି ପଣ୍ଟିମବଙ୍ଗର ସଂସ୍କୃତି ଗୌରବ ଓ ପ୍ରଗତିକୁ ଆହୁରି ଉଚ୍ଚଶିଖରକୁ ନେବାପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ପଣ୍ଢିମବଙ୍ଗର ଜନସାଧାରଣଙ୍କ ସମସ୍ୟା ବିଷୟରେ ଅବଗତ ହେବାକୁ ସରକାର ଯଥାସମ୍ଭବ ଉଦ୍ୟମ କରୁଛନ୍ତି ଓ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ପ୍ରୟାସ ଚଳାଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ଯୋଜନା ମାଧ୍ୟମରେ ପଶ୍ଚିମବଙ୍ଗର ଦ୍ରତ ବିକାଶକୁ ନିଶ୍ଚିତ କରିବାକୁ ସରକାର ପ୍ରଚେଷ୍ଟା ଚଳାଇଛନ୍ତି ଦେଶର ଭିଜନକୁ ସାକାର କରିବାରେ ପଶ୍ଚିମବଙ୍ଗ ଏକ ଗୁରୁତ୍ୱପୂର୍ଷ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି ଦେବୀ ଦୁର୍ଗାଙ୍କୁ ଶକ୍ତି ରୂପରେ ପୂଜା କରାଯାଇଥାଏ ବୋଲି ବର୍ଷ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ତାଙ୍କ ସରକାର ମହିଳାମାନଙ୍କୁ କ୍ଷମତାପନ୍ନ କରିବା ପାଇଁ କାର୍ଯ୍ୟ କରୁଛନ୍ତି

ସେ କହିଛନ୍ତି ଚଳିତ ବର୍ଷର ଦୁର୍ଗାପୂଜା ଯଦିଓ ଏତେ ଜାକଜମକରେ ପାଳନ କରାଯାଇ ପାରୁ ନାହିଁ ଏଥିପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସାହ କୌଣସି ରୂପେ କମ୍ ହୋଇ ନାହିଁ କୋଭିଡ୍ ସଂକ୍ରମଣ ଯୋଗୁଁ ଦୁର୍ଗାପୂଜା ସମୟରେ ସମସ୍ତ ଭକ୍ତ ଯଥେଷ୍ଟ ସଂଯମ ଅବଲମ୍ଭନ କରୁଛନ୍ତି ସେ କହିଛନ୍ତି ଲୋକମାନଙ୍କର ସଂଖ୍ୟା ଯଦିଓ କମ୍ ରହିଛି କିନ୍ତୁ ପୂଜା ଓ ଭକ୍ତି କମି ନାହିଁ ଲୋକମାନଙ୍କ ମଧ୍ୟରେ ଖୁସି ଓ ଉତ୍ସାହର କୌଣସି ସୀମା ନାହିଁ ଏହା ହିଁ ପ୍ରକୃତ ପଣ୍ଟିମବଙ୍ଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଆଜିର ଏହି କାର୍ଯ୍ୟକ୍ରମରେ ସେ ଦିଲ୍ଲୀରେ ଥାଇ ମଧ୍ୟ ପଣ୍ଟିମବଙ୍ଗରେ ଉପସ୍ଥିତ ଥିବା ଭଳି ଅନୁଭବ କରୁଛନ୍ତି ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗର ବଡ଼ବଡ଼ ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଦେଶ ସେମାନଙ୍କ ପାଇଁ ସର୍ବଦା ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ଭାରତ ଇତିହାସରେ ଯେତେବେଳେ ଦରକାର ପଡ଼ିଛି ସେତେବେଳେ ପଣ୍ଟିମବଙ୍ଗ ଦେଶକୁ ଦିଗ୍ଦର୍ଶନ ଦେଇଛି ଓ ଠିକ୍ ରାସ୍ତା ଦେଖାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଯଦି ସେ ପଣ୍ଢିମବଙ୍ଗର ସେହି ମହାନ୍ ପ୍ରତିଭାମାନଙ୍କର ଗୋଟି ଗୋଟି କରି ନାମ ନେବେ ତା'ହେଲେ ଗୋଟିଏ ଦିନ ମଧ୍ୟ କମ୍ ପଡ଼ିବ ସଲ୍ଚ ଲେକ୍ ସ୍ଥିତ ପୂର୍ବ ଜୋନାଲ୍ ସାଂସ୍କୃତିକ କେନ୍ଦ୍ରଠାରେ ଦୂର୍ଗାପ୍ଟଜା ପେଣ୍ଡାଲର ଆୟୋଜନ କରାଯାଇଥିଲା ବିକେପି ମହିଳା ମୋର୍ଚ୍ଚା ବିଜେପି ନେତା କେିଳାଶ ବିଜୟ ବର୍ଗୀୟା ମୁକୁଳ ରୟ ଓ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ଉଦ୍ୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଭାରତରେ ଜାହାଜ ନିର୍ମାଣରେ ବିକାଶ ଆଣିବା ଲକ୍ଷ୍ୟରେ ଏହା କରାଯାଇଛି ଏହି ନ୍ତିଆ ସଂଶୋଧିତ ନିର୍ଦ୍ଦେଶାବଳୀ ଦେଶୀୟ ଜ୍ଞାନକୌଶଳରେ ଜାହାଜ ନିର୍ମାଣକୁ ପ୍ରୋହାହିତ କରିବ ଏହା ମଧ୍ୟ ଦେଶୀୟ ଜାହାଜ ନିର୍ମାଣ ଶିଳ୍ପକୁ ସହାୟତା କରିବା ସମେତ ଏ କ୍ଷେତ୍ରରେ ଉନ୍ନତି ଆଶିପାରିବ ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି ଦେଶରେ କାହାଜ ନିର୍ମାଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍କନିର୍ଭର ଭାରତ ଭିଜନ ଅନୁସାରେ ପଦକ୍ଷେପ ନିଆଯାଉଛି ସେ କହିଛନ୍ତି ଏହି ନିୟମରେ ସଂଶୋଧନ ଆତ୍କନିର୍ଭର ଜାହାଜ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ

ଏବେ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଜନଜୀବନ ସ୍ୱାଭାବିକ ହେଉଥିବାରୁ ଏହାକ୍ୱ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପଭି ନେଇଥିବା ଜଣାପଡିଛି ତେବେ ଏହି ନିଷ୍ପତ୍ତି ଅନ୍ତ୍ରଯାୟୀ ଏବେ ସମ୍ପର୍ଷ୍ଣ କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ ବିଭିନ୍ନ ପର୍ଯ୍ୟାୟରେ ପ୍ରତିବନ୍ଧକ କୋହଳ କରାଯିବ ଯେଉଁ ଭାରତୀୟ କିମ୍ବା ବିଦେଶୀ ନାଗରିକ ପର୍ଯ୍ୟଟନ ବ୍ୟତୀତ ଭାରତ ଆସିବାକୁ ଅଥବା ବିଦେଶ ଗସ୍ତ କରିବାକୁ ଚାହୁଁଥିବେ ସେମାନଙ୍କ କ୍ଷେତ୍ରରେ ଏହି କୋହଳ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନିଷ୍ପଭି ନେଇଛନ୍ତି ଗୃହ ମନ୍ତ୍ରଣାଳୟ ସ୍ୱଚନା ଅନୁଯାୟୀ ସମସ୍ତ ଓସିଆଇ ଏବଂ ପିଆଇଓ କାର୍ଡଧାରୀ ଏବଂ ଅନ୍ୟ ସମସ୍ତ ବିଦେଶୀ ନାଗରିକଙ୍କ ପର୍ଯ୍ୟଟନ ଉଦ୍ଦେଶ୍ୟ ବ୍ୟତୀତ ଭାରତ ଆସିବାକୁ ଅନ୍ନମତି ଦିଆଯାଇଛି ଏହି କୋହଳ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଙ୍ଗରୋଧ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ତଥା କରୋନା ପ୍ରସଙ୍ଗରେ ଥିବା ନିର୍ଦ୍ଦେଶାବଳୀକ୍ତ କଡାକଡି ପାଳନ କରିବାକ୍ବ ପଡିବା ପ୍ରଥମ ପର୍ଯ୍ୟାୟରେ ଇଲେକ୍ଟୋନିକ୍ ଭିସା ଟୁରିଷ୍ଟ ଭିସା ଏବଂ ମେଡିକାଲ୍ ଭିସା ବ୍ୟତୀତ ଅନ୍ୟ ସମସ୍ତ ଭିସାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିଷ୍ପଭି ନିଆଯାଇଛି ତେବେ ମେଡିକାଲ ଭିସା କ୍ଷେତ୍ରରେ ଚିକିତ୍ସା ପାଇଁ ଭାରତ ଗସ୍ତ କରିବାକୁ ଚାହ୍ରୁଥିବା ଜଣେ ବିଦେଶୀ ନାଗରିକ ସେମାନଙ୍କ ମେଡିକାଲ ଭିସା ପାଇଁ ଆବେଦନ କରିପାରିବେ ବୋଲି ଗୃହ ମନ୍ତ୍ରଣାଳୟ ସ୍କଷ୍ଟ କରିଛି

ତେବେ ଟୀକା ଆସିବା ପରେ ହିଁ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚବ ସେ ଆହୁରି ମଧ୍ୟ କହିଛନ୍ତି ସବୁ ଲୋକଙ୍କୁ କରୋନା ଟୀକା ପ୍ରଦାନ କରିବାରେ ଅର୍ଥର କୌଣସି ପ୍ରତିବନ୍ଧକ ନାହିଁ କରୋନା ଟୀକା ପହଞ୍ଚବା ପରେ ଏହା ଜନସାଧାରଣଙ୍କୁ ଦିଆଯିବ ତେବେ କରୋନା ଭାଇରସ୍ ଟୀକା ଲୋକଙ୍କ କିଭଳି ଦିଆଯିବ ସେ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପଭି ନେବ ବୋଲି ଶ୍ରୀ ସୋମନାଥନ୍ ଏକ ସାକ୍ଷାତ୍କାରରେ କହିଚ୍ଛନ୍ତି

ରେଳ ପ୍ରତିଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷାର୍ଥୀମାନେ ନିୟମିତ ନିଯ୍ରକ୍ତି ଦାବି କରୁଥିବା ଜଣାପଡିବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଗଭ୍ ଫାର୍ମର୍ସ ସରକାର କୃଷକମାନଙ୍କୁ କ୍ଷମତାପନ୍ନ କରିବା ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ବିଜେପି ସଭାପତି ଜେପି ନଡ୍ରା କହିଛନ୍ତି